ଏହି ସମୟ ପରେ ଔଷଧ ଦୋକାନ ଛଡ଼ା ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ

ହ୍ୱାଟସ୍ଆପ ଏସଏମଏସ୍ ମାଧ୍ଧମରେ ଏହି ଆରୋଗ୍ୟ ସେତୁ ଡାଉନଲୋଡ କରିବା ପାଇଁ ଏକ ଲିଙ୍କ ଆସୁଛି ମାତ୍ର ଏହି ଲିଙ୍କ ପ୍ରକୃତ ଆରୋଗ୍ୟ ସେତୁର ଆପ୍ର ଲିଙ୍କ୍ ନୁହେଁ ଏହା ପାକିସ୍ତାନୀ ଅପରାଧୀମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏକ ଲିଙ୍କ୍

ଏହି ମେସିନରେ ସାନିଟାଇଜର କିମ୍ୟା ହ୍ୟାଣ୍ଡ ୱାସ ଲଗାଇ ଗୋଡ଼ ଦ୍ୱାରା ପରିଚାଳନା କରାଯାଉଛି